ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଅଧ୍ଧକ୍ଷତାରେ ଅନୁଷିତ କେନ୍ଦ କ୍ୟାବିନେଟ୍ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ତେବେ ସେସବୁ କଏଦୀଙ୍କୁ ଚିହ୍ଟ ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପରାମର୍ଶ ଦିଆଯାଇଛି

ଶ୍ରୀକୀଉଙ୍କର ଏହି ଆକର୍ଷଣୀୟ ନୀତି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ଧରେ ଉକ୍ଶ୍ବା ପରିଲ୍ଲକ୍ଷିତ ହୋଇଥିଲା

କାମିନ ନାମଞ୍ଠୁର ହେବାରୁ ସମସ୍ତଙ୍କୁ ଜେଲ୍ ସ୍ଥାନାନ୍ତର କରାଯାଇଛି

ଆମ୍ହତ୍ୟାର ନିର୍ଦ୍ଧିଷ୍ କାରଣ ଜଣାପଡିନାହିଁ